ପିଏମ୍ ସର୍ଜିଂ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଅର୍ଥନୀତି ପ୍ରତିରକ୍ଷା ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ସମେତ ପ୍ରାୟ ପ୍ରତ୍ୟେକ ସ୍ତରରେ ଏକ ମହାଶକ୍ତି ଭାବେ ମୁଣ୍ଡ ଟେକୁଛି ମୁଧ୍ୟାଇରେ ସର୍ଜିଙ୍ଗ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବା ଲାଗି ଉଚ୍ଚଶିଖରକୁ ଛୁଇଁବାକୁ ସେ ଗଣମାଧ୍ୟମକୁ ଆହ୍ୱାନ ଦେଇଛନ୍ତି

କିନ୍ତୁ ବର୍ତ୍ତମାନ ଭାରତ ଗଗନଯାନ ପଠାଇବାକୁ କାର୍ଯ୍ୟ କରୁଛି

ଆକି ଅପରାହ୍କରେ ପ୍ରଧାନମନ୍ତ୍ରୀ ଦୁଇଟି ମେଟ୍ରୋ ଲାଇନ୍ ଓ ଶସ୍ତା ବାସଗୃହ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଶ୍ରୀ ମୋଦି ଥାଣେ ଭିୱାଷ୍ଠି କଲ୍ୟାଣୀ ମେଟ୍ରୋ ଓ ଦହିସାର ମୀରା ଭାୟାଣ୍ଡର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି

ସେ ନବି ମୁମ୍ବାଇ ସହରାଞ୍ଚଳ ଯୋଜନା କର୍ତ୍ତୃପକ୍ଷ ସିଡ୍କୋର ସାମୁହିକ ଗୃହ ନିର୍ମାଣ ଯୋଜନାକୁ ଶୁଭାରମ୍ଭ କରିଛନ୍ତି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବସି ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପାର୍ଲାମେଣ୍ଟ ଆଡଜର୍ନ ରାଫେଲ ଯୁଦ୍ଧ ବିମାନ କିଣା ସମେତ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଆକି ଷଷ୍ଠ ଦିନ ପାଇଁ ପାର୍ଲାମେଣ୍ଟର ଉଭୟ ସଭାର କାର୍ଯ୍ୟଧାରା ଅଚଳ ରହିଛି ଉଭୟ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖିବା ପୂର୍ବରୁ ଅନେକ ଥର ମୁଲତବୀ କରାଯାଇଥିଲା ଲୋକସଭାରେ ବିରୋଧୀ ଦଳ ଓ ଶାସକ ଦଳର ସଦସ୍ୟମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା ପାଟିତୁଣ୍ଡ କାରି ରହିବାରୁ ବାଚସ୍କତି ସୁମିତ୍ରା ମହାଜନ ସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ରାଜ୍ୟସଭାରେ ବିରୋଧୀ ଦଳ ସଦସ୍ୟମାନେ ରାଫେଲ ଓ ଅନ୍ୟ ପ୍ରସଙ୍ଗଗୁଡ଼ିକୁ କେନ୍ଦ୍ର କରି ସେମାନଙ୍କର ପ୍ରତିବାଦ କାରି ରଖିଥିଲେ ମଧ୍ୟାହୁ ପୂର୍ବରୁ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ ରାଫେଲ ପ୍ରସଙ୍ଗ ଉହ୍ଚାପନ କରିଥିଲେ ସରକାର ପାର୍ଲାମେଣ୍ଟ ଓ ସୁପ୍ରିମ୍କୋର୍ଟଙ୍କୁ ବିଭ୍ରାନ୍ତ କରିଥିବାରୁ ତାଙ୍କ ପାର୍ଟି ସରକାରଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିବାର ସେ ଜଣାଇଥିଲେ ଏହାର ଜବାବରେ ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ କହିଥିଲେ ଏହି ନୋଟିସ୍ ତାଙ୍କର ବିଚାରାଧୀନ ରହିଛି ଶ୍ରୀ ଆଜାଦଙ୍କ କଥାକୁ କାଟି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋୟଲ୍ ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଇଚ୍ଛୁକ ବୋଲି ଜଣାଇଥିଲେ ବିରୋଧୀ ଦଳ ଆଲୋଚନାକୁ ଏଡ଼ାଉଥିବାର ସେ ଦୋଷାରୋପ କରିଥିଲେ

ସଭା କାର୍ଯ୍ୟ ପ୍ରନର୍ବାର ଆରମ୍ଭ ହେବା ପରେ ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଗାକା ଓ ତିତ୍ଲି ଘର୍ଷିଝଡ଼ ଯୋଗୁଁ ତାମିଲନାଡ଼ୁ କେରଳ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୃଳରେ ଘଟିଥିବା କ୍ଷୟକ୍ଷତି କନିତ ପରିସ୍ଥିତି ଉପରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବକୁ ଆଲୋଚନା ପାଇଁ ଗ୍ରହଣ କରିବାକୁ ଚାହିଁଥିଲେ କିନ୍ତୁ କଂଗ୍ରେସ ସାଂସଦମାନେ ରାଫେଲ ବିଷୟକୁ ନେଇ ସ୍କୋଗାନ୍ ଦେବା କାରି ରଖିଥିଲେ ଇତିମଧ୍ୟରେ ତାମିଲନାଡ଼ୁର ସାଂସଦମାନେ ସେମାନଙ୍କ ଦାବି ସପକ୍ଷରେ ପ୍ଲାକାର୍ଡ ପ୍ରଦର୍ଶନ କରି ଅଧ୍ୟକ୍ଷଙ୍କ ଆସନ ନିକଟକୁ ମାଡ଼ି ଯାଇଥିଲେ ତାମିଲନାଡ଼ୁ ଓ କର୍ଷାଟକ ମଧ୍ୟରେ କାବେରୀ ଜଳବିବାଦର ଏକ ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବି କରିଥିଲେ ଏହା ପରେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସଭାକୁ ସମ୍ପର୍ଷ୍ଣ ଦିନ ପାଇଁ ମ୍ବଲତବୀ ରଖିଥିଲେ

ଆକି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କେପି ନଡ୍ରା କହିଛନ୍ତି ଆନ୍ଧ୍ରପ୍ରଦେଶର ମଙ୍ଗଳାଗିରିରେ ନିର୍ମାଣାଧୀନ ଏମସ୍ ସ୍ଥାନରେ କିଛି ପ୍ରତିବନ୍ଧକ ଯୋଗୁଁ ବିଳମ୍ବ ଘଟିଛି ତେବେ ନିର୍ଦ୍ଦିଷ୍ଟ ସମୟରେ ଏହା ସଂପ୍ରର୍ଣ୍ଣ ହେବ ବୋଲି ସେ କହିଚ୍ଛନ୍ତି

ଆକି ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ସେ ଏହା କହିଛନ୍ତି ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଲୋକପ୍ରିୟ ନେତା ଏବଂ ଦଳ ତାଙ୍କ ନେତୃତ୍ୱରେ ଦେଶରେ ଥିବା ଯେକୌଣସି ଦଳ ବିରୋଧରେ ମୁକାବିଲା କରିବାକୁ ସକ୍ଷମ

ବିଜେପି ରାହୁଳ କେନ୍ଦ୍ର ସରକାର କୃଷି ରଣ ଛାଡ଼ ନକରିବା ପର୍ଯ୍ୟନ୍ତ ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତିରେ ଶୋଇବାକୁ ଦେବେ ନାହିଁ ବୋଲି ରାହୁଳ ଗାନ୍ଧିଙ୍କ ମନ୍ତବ୍ୟ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବୀଶଙ୍କର ପ୍ରସାଦ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧିଙ୍କ ମନ୍ତବ୍ୟ ସର୍ବସାଧାରଣ ସ୍ତରରେ ରାଜନୀତିକୁ ନିମ୍ବ ସ୍ତରକୁ ନେଇଯାଇଛି

ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା କୂଷି ରଣ ଛାଡ଼କୁ ସେ ନାଟକ ବୋଲି ଅଭିହିତ କରିଛନ୍ତି କଂଗ୍ରେସ ରାଫେଲ ବିଷୟ ଉପରେ ପାର୍ଲାମେଣ୍ଟରେ ଆଲୋଚନାକୁ ଏଡ଼ାଉଛି ବୋଲି ଶ୍ରୀ ପ୍ରସାଦ ଦୋଷାରୋପ କରିଛନ୍ତି

ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ମଧ୍ୟପ୍ରଦେଶ ଓ ଛତିଶଗଡ଼ର କଂଗ୍ରେସ ସରକାର କୃଷି ଋଣ ଛାଡ଼ କରିଛନ୍ତି ରାଫେଲ ଯୁଦ୍ଧ ବିମାନ କାରବାରର କେପିସି ତଦନ୍ତ ପାଇଁ ଶ୍ରୀ ଗାନ୍ଧି ତାଙ୍କର ଦାବିକୁ ଦୋହରାଇଛନ୍ତି ପ୍ରଭୁ ଇଣ୍ଡିଆ ଟର୍କୀ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଭାରତ ଟର୍କୀକୁ ଏକ ଘନିଷ୍ଠ ବନ୍ଧୁ ରାଷ୍ଟ୍ର ଓ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ବିବେଚନା କରେ ଦୁଇ ଦେଶ ପରସ୍କର ମଧ୍ୟରେ ସହଯୋଗରୁ ଲାଭାନ୍ୱିତ ହେବେ ନୂଆଦିଲ୍ଲୀରେ ଭାରତ ଟର୍କୀ ବ୍ୟବସାୟ ଫୋରମ୍ରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଭୁ ଏହା କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବଳବତ୍ତର ରହିବା ଉଚିତ୍ ଓ ଉଭୟ ଦେଶ ପରସ୍କର ସହ ରପ୍ତାନୀ ଆମଦାନୀ କାରି ରଖିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ କହିଛନ୍ତି ଭାରତର କୃଷି ଓ ନିର୍ମାଣ ଆଦି କ୍ଷେତ୍ରରେ ଟର୍କୀ କମ୍ପାନୀଗୁଡ଼ିକୁ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି

ଏକ ବର୍ଷ ବ୍ୟାପୀ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମହେଶ ଶର୍ମା ଏକ ଲିଖିତ ଉତ୍ତରରେ ଆଜି ରାଜ୍ୟସଭାକୁ ଜଣେଇଛନ୍ତି ଏହି ଘଟଣାର ସ୍କୃତି ସ୍ୱରୂପ ପଞ୍ଜାବ ଅମୃତସର ସ୍ଥିତ କାଲିଆଁବାଲା ବାଗ୍ର ଆଧୁନିକୀକରଣ କରାଯିବ ସେଠାରେ ଘଟଣା ଯୁକ୍ତ ବିଷୟବସ୍ତୁ ମଧ୍ୟ ପ୍ରଦର୍ଶନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି

ଏହି ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକ ବ୍ୟକ୍ତ କରିବା ସହ ସେମାନଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ନେଇ ସେ ଟ୍ୱିଟ୍ କରିଛନ୍ତି ସେ ଆହତମାନଙ୍କ ତ୍ୱରିତ ଆରୋଗ୍ୟକାମନା କରିଛନ୍ତି ଏହି ଅଗ୍ନିକାଶ୍ଡରେ ମୃତ୍ୟୁ ସଂଖ୍ୟା ଆଠକୁ ବୃଦ୍ଧି ପାଇଥିବା ଗ୍ରେଟର ମୁମ୍ୟାଇ ମୁନିସିପାଲ୍ କର୍ପୋରେସନ୍ ଜଣାଇଛି